ମନ୍ କୀ ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତ୍ୟେକ କ୍ଷେତ୍ରରେ ଆମ୍ନିର୍ଭର ହେବା ପାଇଁ ଦେଶର ନାଗରିକମାନଙ୍କୁ ଆହ୍ୱାନ ଦେଇଛନ୍ତି ଆଜି ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରି ଶ୍ରୀ ମୋଦି ରାଷ୍ଟ୍ରର ବିକାଶ ଏବଂ ସାମଗ୍ରିକ ଅଭିବୃଦ୍ଧି ପାଇଁ ଆମ୍ନିର୍ଭର ଭାରତର ଗୁରୁତ୍ୱ ବିଷୟରେ ଉଲ୍ଲେଖ କରିଛନ୍ତି ସମସ୍ତ ଭାରତୀୟ ବିଶେଷକରି ପରବର୍ତ୍ତୀ ପିଢ଼ୀନିକଟରୁ ଅଭିନବତା ଓ ସମାଧାନ ପାଇଁ ଅନେକ କିଛି ଆଶା କରାଯାଉଛି ଏବଂ ଏକ ଅଧିକ ସୁନ୍ଦର ଭବିଷ୍ୟତ ପାଇଁ ଆମକୁ ଯୁବାପିଢ଼ୀର ଏହି ସାମର୍ଥ୍ୟକୁ ପ୍ରୋହାହିତ କରିବାକୁ ପଡିବ ବୋଲି ଶ୍ରୀ ମୋଦି କହିଛନ୍ତି ଏହି ମର୍ମରେ ପ୍ରଧାନମନ୍ତ୍ରୀ ଚଳିତ ମାସ ଆରମ୍ଭରେ ଅନୁଷ୍ଠିତ ଆମ୍ନିର୍ଭର ଭାରତ ଆପ୍ ଅଭିନବତା ପ୍ରତିଯୋଗିତାରେ ଦେଶର ଯୁବାପିଢ଼ି କିପରି ଆଗ୍ରହର ସହ ଅଂଶଗ୍ରହଣ କରିଥିଲେ ତାହାର ଅବତାରଣା କରିଛନ୍ତି

ଏହିସବୁ ଉଚ୍ଚକୋଟୀର ଆପ୍ ସହିତ ନିଜକୁ ପରିଚିତ କରାଇ ସେସବୁ ସହିତ ସଂଯୁକ୍ତ ହେବାପାଇଁ ଶ୍ରୀ ମୋଦି ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ଆତ୍ମନିର୍ଭର ଭାରତ ଏବଂ ଦେଶର ଭବିଷ୍ୟତ ପାଇଁ ଏହା ଅତ୍ୟନ୍ତ ଶୁଭ ସଙ୍କେତ ଥିଲାବୋଲି ସେ କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଆଜିର ଛୋଟଛୋଟ ଆପ୍ ସବୁ ଭବିଷ୍ୟତରେ ବଡ ବଡ ଉଦ୍ୟୋଗରେ ରୂପାନ୍ତରିତ ହୋଇ ବିଶ୍ୱରେ ଭାରତର ପରିଚିତି ବୃଦ୍ଧି କରିବ ଏବେ ବିଶ୍ୱର ବୃହତ୍ କମ୍ପାନୀ ଗୁଡ଼ିକ ଦିନେ ଷ୍ଟାଟ୍ ଅପ୍ରୁ ସେମାନଙ୍କର ଯାତ୍ରା ଆରୟ କରିଥିଲେ ଭାରତ ଉପରେ ଆଧାରିତ କମ୍ପ୍ୟୁଟର ଗେମ୍ ପ୍ରସ୍ତୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ଯୁବ ପ୍ରତିଭାମାନଙ୍କୁ ଆହ୍ୱାନ କରିଛନ୍ତି ଦେଶର ସମୃଦ୍ଧ ଇତିହାସକୁ ଆଧାର କରି ଅନେକ କମ୍ପ୍ୟୁଟର ଗେମ୍ ପ୍ରସ୍ତୁତ କରାଯାଇ ପାରିବ ବୋଲି ସେ କହିଛନ୍ତି ଆମ୍ନିର୍ଭର ଭାରତ ଅଭିଯାନରେ ଭର୍ଚ୍ଚୁଆଲ ଗେମ୍ କ୍ଷେତ୍ର ଏବଂ ଖେଳନା ପ୍ରସ୍ତୁତି କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ କହିଛନ୍ତି ଭାରତକୁ ଖେଳନା ନିର୍ମାଣର ପେଶ୍ଚରେ ପରିଣତ କରିବା ପାଇଁ ଷ୍ଟାଟ୍ଅପ୍ ଗୁଡ଼ିକ ଏକକ୍କୁଟ ହୋଇ ଖେଳନା ନିର୍ମାଣ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ସ୍ଥାନୀୟ ଖେଳନାଗୁଡ଼ିକର ପ୍ରୋହାହନର ଆବଶ୍ୟକତା ଉପରେ ଗୁରୁତ୍ୱ ଦେବାସହିତ ସ୍ଥାନୀୟ ଖେଳନାର ପ୍ରଚାର ପ୍ରସାର ପାଇଁ ସମୟ ଆସିଯାଇଛି ବୋଲି କହିଛନ୍ତି ଦେଶର ସ୍ଥାନୀୟ ଖେଳନା ପ୍ରସ୍ତୁତିରେ ସନ୍ନିବେଶିତ ସମୃଦ୍ଧ ପରମ୍ପରା ଏବଂ ସୁନ୍ଦର ଖେଳନା ପ୍ରସ୍ତୁତିରେ ଆମର ଶିଳ୍ପୀମାନଙ୍କର ପ୍ରତିଭା ଓ ନିପୁଶତାର ପ୍ରଧାନମନ୍ତ୍ରୀ ତାରିଫ କରିଛନ୍ତି

ଏହି କ୍ଷେତ୍ରରେ ଭାରତର ଅଂଶ ବୃଦ୍ଧି ସକାଶେ ଏକଜ୍ ଟ ହେବାପାଇଁ ସେ କ୍ଟୀରଶିଳ୍ପ କ୍ଷୁଦ୍ରଶିଳ୍ପ ଏମ୍ଏସ୍ଏମ୍ଇ ବୃହତ୍ତ ଶିଳ୍ପ ସଂସ୍ଥା ତଥା ଘରୋଇ ଉଦ୍ୟୋଗୀମାନଙ୍କୁ ଆହ୍ୱାନ କରିଛନ୍ତି ଏହି ମର୍ମରେ ଶ୍ରୀ ମୋଦି ବିଶାଖାପାଟନମର ସିଭିରାଜୁଙ୍କ ଏଟି କୋପାକା ଖେଳନା ବିଷୟ ଉଲ୍ଲେଖ କରିଛନ୍ତି ପରିବେଶ ଉପଯୋଗୀ ଉଚ୍ଚମାନର ଖେଳନା ପ୍ରସ୍ତୁତିର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ କୋର୍ ଦେଇଛନ୍ତି ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ଉକ୍ତିକୁ ସ୍କରଶକରି ଶ୍ରୀ ମୋଦି କହିଛନ୍ତି ଖେଳନାଗୁଡ଼ିକ ଶିଶୁର କେବଳ ଶୈଶବ ଫେରାଇଆଣିବା ଉଚିତ୍ ନୁହେଁ ବରଂ ତା'ର ସୂଜନଶୀଳତା ମଧ୍ୟ ବୃଦ୍ଧି କରିବା ଆବଶ୍ୟକ ଶିଶୁମାନଙ୍କ ଜୀବନର ବିଭିନ୍ନ ଦିଗ ଉପରେ ଖେଳନା ଗୁଡ଼ିକର ପ୍ରଭାବ ସମ୍ପର୍କରେ ନୃତନ ଶିକ୍ଷାନୀତିରେ ବିଶେଷ ଗୁରୁତ୍ୱ ଦିଆଯାଇଛି ବୋଲି ସେ କହିଛନ୍ତି ଖେଳ ସହିତ ପାଠପଡ଼ା ଖେଳନା ପ୍ରସ୍ତୁତି ଶିକ୍ଷା ଏବଂ କାରଖାନା ପରିଦର୍ଶନକୁ ପାଠ୍ୟକ୍ରମରେ ସାମିଲ କରାଯାଇଛି କରୋନା ମହାମାରୀର କଠିନ ସମୟରେ କୃଷକମାନଙ୍କ ଭୂମିକାକୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି

ପ୍ରତ୍ୟେକ ଜିଲ୍ଲାରେ ଉତ୍ପାଦନ କରାଯାଉଥିବା ଶସ୍ୟ ଏବଂ ସେଗୁଡ଼ିକର ତୁଳନାତ୍କ ପୌଷ୍ଟିକତା ଗୁଣ ସମ୍ପର୍କରେ ପୂର୍ଣ୍ଣାଙ୍ଗ ତଥ୍ୟ ପ୍ରଦାନ ପାଇଁ ଭାରତୀୟ କୃଷି କୋଷର ଗଠନ କରାଯାଇଛି ବୋଲି ଶ୍ରୀ ମୋଦି କହିଛନ୍ତି ସେପ୍ଟେମ୍ବର ମାସକୁ ସମଗ୍ର ଦେଶରେ ପୁଷ୍ଟି ମାସ ଭାବେ ପାଳନ କରାଯିବ ଏବଂ ଏହି ଅବସରରେ ଉତ୍ତମ ପୌଷ୍ଟିକତା ଉପରେ ଅଧିକ ଗୁରୁତ୍ୱ ଦେବାପାଇଁ ଶ୍ରୀ ମୋଦି ପରାମର୍ଶ ଦେଇଛନ୍ତି ଗର୍ଭାବସ୍ଥାରେ ଯଦି ଶିଶୁକୁ ପୁଷ୍ଠିକର ଖାଦ୍ୟ ଯୋଗାଇ ଦିଆଯାଏ ତେବେ ଶୈଶବ ଅବସ୍ଥାରେ ତା'ର ସ୍ୱାସ୍ଥ୍ୟଗତ ଓ ମାନସିକ ବିକାଶ ଘଟିଥାଏ ବୋଲି ବିଶେଷଜ୍ଞମାନେ ଦେଇଥିବା ମତର ପ୍ରଧାନମନ୍ତ୍ରୀ ଉଲ୍ଲ୍ଖ କରିଛନ୍ତି ପୁଷ୍ଟିକର ଖାଦ୍ୟ ଅଭିଯାନରେ ଜନସାଧାରଣଙ୍କ ଅଂଶଗ୍ରହଣର ଗୁରୁତ୍ୱ ଉପରେ ଶ୍ରୀ ମୋଦି ଆଲୋକପାତ କରିଛନ୍ତି ସେ କହିଛନ୍ତି ଗତ କିଛି ବର୍ଷ ଧରି ଏହି ଦିଗରେ ଅନେକ ଉଦ୍ୟମ କରାଯାଇଛି ବିଶେଷକରି ଗ୍ରାମାଞ୍ଚଳରେ ସାଧାରଣ ଜନତାଙ୍କର ଏଥିରେ ଅଂଶଗ୍ରହଣ ସହ ଏହାକୁ ଏକ ସାମ୍ଭହିକ ଅଭିଯାନରେ ପରିଣତ କରାଯାଇପାରିଛି ଏ ସମ୍ପର୍କରେ ବିଦ୍ୟାଳୟଗୁଡ଼ିକ ମଧ୍ୟମରେ ସଚେତନତା ସୃଷ୍ଟି କରାଯିବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି ପ୍ରତ୍ୟେକ ସ୍କୁଲ୍ର ପ୍ରତ୍ୟେକ ସେକ୍ୱନର କ୍ଲାସ୍ ମନିଟର ଭଳି ଏ କ୍ଷେତ୍ରରେ ଜଣେ ଲେଖାଏଁ ନ୍ୟୁଟ୍ରିସନ୍ ମନିଟର୍ ନିଯୁକ୍ତ ହେବା ସହ ନ୍ୟୁଟ୍ରିସନ୍ କାର୍ଡ଼ ମଧ୍ୟ ଦିଆଯିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି

ଶ୍ରୀ ମୋଦି କହିଛନ୍ତି ଗୁଜୁରାଟ୍ରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍ଙ୍କର ଷ୍ଟାଚ୍ୟୁ ଅଫ୍ ୟୁନିଟ୍କୁ ପରିଦର୍ଶନ କରିବାକୁ ଆସୁଥିବା ଲୋକଙ୍କ ଲାଗି ଏକ ଅଭିନବ ଧରଣର ପୋଷଣ ପାର୍କ ପ୍ରସ୍ତୁତ କରାଯାଇଛି

ଏହି ଅବସରରେ କରୋନା ସଙ୍କଟ ଭଳି ଆହ୍ୱାନକୁ ଶିକ୍ଷକମାନେ କେବଳ ଗ୍ରହଣ କରି ନାହାନ୍ତି ବରଂ ଏହାକୁ ସୁଯୋଗରେ ପରିଣତ କରିଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଛନ୍ତି ଏହି ଅବସରରେ ଜାତୀୟ ଶିକ୍ଷାନୀତି ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଶିକ୍ଷା କ୍ଷେତ୍ରରେ ଦେଶକୁ ବିଶ୍ୱର ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ଗଢ଼ିତୋଳିବା ସହ ଏହାର ସୁବିଧା ଯେଭଳି ପ୍ରତ୍ୟେକ ଶିକ୍ଷାର୍ଥୀଙ୍କ ନିକଟରେ ପହଞ୍ଚିବ ସେ ଦିଗରେ ଶିକ୍ଷକମାନେ ଏକ ଗୁରୁତ୍ୱପୂର୍୍ଣ ଭୂମିକା ବହନ କରିବେ

ଏ ଦିଗରେ ଅନେକ କିଛି କାର୍ଯ୍ୟ କରିବାର ଅଛି ଏବଂ ଏହାର ସଫଳ ରୂପାୟନ କ୍ଷେତ୍ରରେ ଶିକ୍ଷକମାନଙ୍କର ଏକ ବଡ଼ ଭୂମିକା ରହିଛି ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ଶିକ୍ଷାର୍ଥୀଙ୍କୁ ନିଜ ନିକ ଅଞ୍ଚଳରେ ହୋଇଥିବା ସ୍ୱାଧୀନତା ସଂଗ୍ରାମ ଉପରେ ଅଧିକ ଗବେଷଣା କରିବାକୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ଦେଶବ୍ୟାପୀ ବିଭିନ୍ନ ଧାର୍ମିକ ପର୍ବ ଓ ମେଳା ପାଳନ କରାଯାଉଛି ତେବେ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣଙ୍କନିତ ଆହ୍ୱାନକୁ ଦୃଷ୍ଟିରେ ରଖି ଶୃଙ୍ଖଳାର ସହିତ ଜନସାଧାରଣ ସମସ୍ତ ପର୍ବପର୍ବାଣି ପାଳନ କରୁଥିବା ଏକ ଖୁସିର ବିଷୟ ବୋଲି ସେ କହିଛନ୍ତି ସେ କହିଛନ୍ତି ଭାରତୀୟ ମହୋହବଗୁଡିକ ପରିବେଶ ସହିତ ଗଭୀର ସମ୍ପର୍କ ରହିଛି

ଏହି ସମୟ ମଧ୍ୟରେ ପରିବେଶର ସୁରକ୍ଷା ଲାଗି ଏହି ସମ୍ପ୍ରଦାୟର ଲୋକମାନେ କେହି ନିକ ନିକ ଘରୁ ବାହାରକୁ ବାହାରନ୍ତି ନାହିଁ ଥାରୁ ସମ୍ପ୍ରଦାୟ ଲୋକଙ୍କର ବିଶ୍ୱାସ ରହିଛି ଯେ ବାର୍ଷ୍ଣା ସମୟରେ ଯଦି ସେମାନେ ଘରୁ ବାହାରକୁ ବାହାରିବେ ବା ଅନ୍ୟ କେହି ବାହାର ଲୋକ ତାଙ୍କ ଅଞ୍ଚଳ ଭିତରେ ପ୍ରବେଶ କରିବେ ତେବେ ବୃକ୍ଷଲତା ଓ ପରିବେଶ ଧ୍ୱଂସ ପାଇଯିବ ବୋଲି ପ୍ରଧାନମନ୍ତ୍ରୀ ଆଜି ତାଙ୍କ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ କହିଚ୍ଛନ୍ତି

ଅନ୍ୟପକ୍ଷରେ ଦେଶରେ ମୃତ୍ୟୁହାର ଧିରେଧିରେ ହ୍ରାସ ପାଇବାରେ ଲାଗିଛି

କରବଲଠାରେ ସତ୍ୟନ୍ୟାୟ ଓ ଧର୍ମ ପ୍ରତିଷ୍ଠା ପାଇଁ ମହମ୍ମଦଙ୍କ ନାତି ହଜରତ୍ ଇମାମ ହୁସେନ ଏବଂ ତାଙ୍କର ସହଯୋଗୀମାନଙ୍କ ବଳିଦାନକୁ ସ୍କରଣ କରିବା ପାଇଁ ଏହି ଦିବସ ପାଳନ କରାଯାଇଥାଏ ବଉଁମାନ କୋଭିଡ ନାଇଷ୍ଟିନ୍ ମହାମାରୀକୁ ଦୃଷ୍ଟିରେ ରଖି ବଡ଼ଧରଣର ପାରମ୍ପରିକ ତାଜିଆ ଶୋଭାଯାତ୍ରା ଉପରେ ଦେଶବ୍ୟାପୀ କଟକଣା ଲଗାଯାଇଛି

କେନ୍ଦ୍ରମନ୍ତ୍ରୀ ଡକ୍କର ଜିତେନ୍ଦ୍ର ସିଂହ ଟ୍ୱିଟ୍ କରି ଏହି ସ୍ବଚନା ଦେଇଛନ୍ତି